ରାୟରେ ଏକଥା ମଧ୍ଧ କୁହାଯାଇଛି କେନ୍ଦ୍ର ସରକାର ଗ୍ରହଣ କଲେ ନିର୍ମୋହି ଆଖଡ଼ାକୁ ଟ୍ରଷ୍ଟରେ ପ୍ରତିନିଧିତ୍ୱ କରିବାକୁ ଦିଆଯିବ

ପ୍ରଧାନମନ୍ତୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍ ଏହି ରାୟ ଅନେକ ଦୂଷ୍ଟିରୁ ମହତ୍ୱପୂର୍ଶ୍ଣ ନ୍ୟାୟର ମନ୍ଦିର ଦୀର୍ଘଦିନର ବିବାଦକୁ ସୌହାର୍ଦ୍ଧ୍ୟପୂର୍ଶ୍ଣ ଭାବରେ ସମାଧାନ କରିଛନ୍ତି ପ୍ରତିପକ୍ଷଙ୍କୁ ସେମାନଙ୍କର ଯୁକ୍ତି ରଖିବାକୁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦିଆଯାଇଛି ଏହି ରାୟ ନ୍ୟାୟ ବ୍ୟବସ୍ରା ଉପରେ ଲୋକଙ୍କ ବିଶ୍ୱାସକୁ ମଜଭୁତ କରିବ

ପାରାଦ୍ୱୀପ ଓ ଏହାର ଆଖପାଖ ଅଞ୍ଚଳରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବାବେଳେ ସେଠାରେ ନିୟୋକିତ ଓଡ୍ରାଫ ଓ ଏନ୍ଡିଆର୍ଏଫ୍ ଟିମ୍ ଗଛ କାଟି ରାସ୍ତା ସଫା କରୁଛନ୍ତି

ସେମାନେ ଭଞିଆ ଜଙ୍ଗଲରେ ସ୍ରର୍ଷିତ ଅବସ୍ଚାରେ ଥିବା ସୂଚନା ମିଳିଛି ମାତ୍ର ପାଗ ଖରାପ ଥିବାରୁ ସେମାନଙ୍ଙ ସହିତ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି

ଅନ୍ୟପକ୍ଷରେ ବଲାଙ୍ଗୀରଠାରେ ଏହି ଦିବସ ଅବସରେ ଏକ ସଚେତନତା କାର୍ଯ୍ୟକ୍ମ ଅନୁଷ୍ଠିତ ହୋଇଯାଇଛି